ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ

ମୌସ୍ବମୀ ଅଧିବେଶନର ଅବ୍ୟବହିତ ପୂର୍ବରୁ ଗତକାଲି ସରକାର ଓ ବିରୋଧୀ ଦଳଗୁଡ଼ିକ ମଧ୍ଧରେ ତନାଗନା ଆଲୋଚନା ହୋଇଥିଲା

ଶ୍ରୀ ମହାପାତ୍ର ଓଡ଼ିଆରେ ଶପଥ ନେଇଥିବା ବେଳେ ଡକ୍ଟର ମାନସିଂ ହିନ୍ଦୀରେ ଶପଥପାଠ କରିଥିଲେ

ସରକାରଙ୍କ ନିଜସ୍ୱ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ବି ବ୍ୟୟବରାଦ ହୋଇ ନାହିଁ ବୋଲି କହିବା ସହ ଏହାର ଉତ୍ତର ରଖିବା ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି

ଆକି ମଧ୍ଧ ରାଉରକେଲା ବ୍ରହ୍କପୁର ଓ କଟକର ବିଭିନୁ ମାଛ ମାର୍କେଟ୍ ଉପରେ ଚଢ଼ାଉ କରାଯାଇଛି

ତେବେ ସ୍ଛାନୀୟ ଜନସାଧାରଣଙ୍ଙ ପ୍ରବଳ ବିରୋଧ ଯୋଗୁଁ ଏହାକୁ ବନ୍ଦ ରଖାଯାଇଥିଲା

ଏଠାକାର ପନିପବରିବାର କେବଳ ରାଜ୍ୟରେ ନୁହେଁ ରାଜ୍ୟ ବାହାରେ ଖାଉଟିଙ୍କ ଚାହିଦା ପ୍ରରଣ କରିଥାଏ

ପୁରୁଶା ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞି ଆହତମାନଙ୍କୁ ଉଦ୍ଧାର କରି କୁଆମରା ଡାକ୍ତରଖାନାରେ ଭର୍ତି କରାଯାଇଛି